ଶ୍ରୀ ମୋଦି କହିଛନ୍ତି ଏହି ସମ୍ମିଳନୀ ପୃଥିବୀ ବକ୍ଷରୁ ଟିବିକୁ ଚିରଦିନପାଇଁ ଲୋପ କରିବା ଦିଗରେ ଏକ ଐତିହାସିକ ଘଟଣା ହେବ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଯକ୍ଷ୍ମାରୋଗର୍ ମୁକ୍ତି ପାଇବା ଅତି ଆବଶ୍ୟକ ଶ୍ରୀ ମୋଦି କହିଛନ୍ତି ଏହି ରୋଗର ମ୍ବଳୋପ୍ରାଟନ ପାଇଁ ଅନେକ ନୂତନ ପଦକ୍ଷେପର ଅଂଶସ୍ୱରୂପ ବଜେଟ୍ରେ ଅଧିକ ଅର୍ଥ ବରାଦ ଓ ଡିବିଟି ମାଧ୍ୟମରେ ପୃଷ୍ଟି ସହାୟତା ଯୋଗାଇ ଦିଆଯାଉଛି ଏହି ଯାଜନାକୁ ଅଧିକ ଫଳପ୍ରଦ କରିବା ଉଦ୍ଦେଶ୍ୟରେ ସରକାର ବେସରକାରୀ ସଙ୍ଗଠନଗୁଡ଼ିକୁ ମଧ୍ୟ ଏହି ଯୋଚ୍ଚନାରେ ସାମିଲ୍ କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ କ୍ଷେପି ନଡ୍ଡା କହିଛନ୍ତି ବିଶ୍ୱରୁ ଯକ୍ଷ୍ମାରୋଗର ମୂଳୋତ୍ପାଟନପାଇଁ ଭାରତ ଉତ୍ଗୀକୃତ ଭାବେ କାର୍ଯ୍ୟ କରୁଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ ଆଧାନୋସ୍ ଘେବ୍ରେସସ୍ କହିଛନ୍ତି ଯକ୍ଷ୍ମାରୋଗ ବିରୋଧରେ ଜାରି ଥିବା ସଂଗ୍ରାମରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଭାରତ ସମେତ ଅନ୍ୟ ଦେଶଙ୍କ ପଛରେ ରହିଛି ଆମର ସମ୍ଭାଦଦାତା ଜଣାଇଛନ୍ତି ଯକ୍ଷ୍ମାମୁକ୍ତ ଭାରତ ଅଭିଯାନକୁ ଏକ ମିଶନ୍ ସଦୃଶ କାର୍ଯ୍ୟକାରୀ କରିବାପାଇଁ ଏକ ଜାତୀୟ ନୀତି ଏନ୍ଏସ୍ପି ପ୍ରସ୍ତୁତ କରାଯାଉଛି

ପାର୍ଲ ଆଡ୍ଜର୍ଣ୍ଣଡ଼୍ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଦୁର୍ନୀତି ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନକୁ ମୁଲତବୀ ରଖାଯାଇଛି

ୱାଇଏସ୍ଆର୍ କଟ୍ରେସ ଓ ଟିଡିପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଚାଲିଆସି ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ବିଭିନ୍ନ ପ୍ରକାର ସ୍କ୍ଲୋଗାନ ଦେବା ଫଳରେ ଲୋକସଭା ବାଚସ୍କତି ସୁମିତ୍ରା ମହାଚ୍ଚନ ବାଧ୍ୟହୋଇ ଗୃହର କାର୍ଯ୍ୟକୁ ମୁଲତବୀ କରିଥିଲେ କଂଗ୍ରେସ ସଦସ୍ୟମାନେ ଗୃହର କାର୍ଯ୍ୟ ଆରମ୍ଭ ହେବାକ୍ଷଣି ହାତରେ ପ୍ଲାକାର୍ଡ଼ ଧରି ଗୃହର ମଧ୍ୟଭାଗକୁ ଚାଲିଆସିଥିଲେ ରାଜ୍ୟସଭାରେ ମଧ୍ୟ ଅନୁର୍ପ ପରିସ୍ଥିତି ଦେଖାଣେଦଇଥିଲା ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡ଼ୁ ଗୃହ କାର୍ଯ୍ୟ ସ୍ତଚାର୍ରର୍ପେ ଚଳାଇବାପାଇଁ ବାରମ୍ଘାର ଅନ୍ଦରୋଧ କରି ବିପଳ ହୋଇଥିଲେ

ଆଜି ଉଭୟ ଗୃହ ବାରମ୍ଭାର ମୁଲତବୀ ହେବା ଘଟଣା କ୍ମାଗତ ସପ୍ତମ ଦିନରେ ପହଞ୍ଚୁଛି ଅନନ୍ତ କଂଗ୍ରେସ ସଂସଦର ଉଭୟ ଗୃହର କାର୍ଯ୍ୟ ପରିଚାଳନାରେ ଉଦ୍ଦେଶ୍ୟମଳକ ଭାବେ ବାଧା ସୃଷ୍ଟି କରୁଥିବାରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତକୁମାର ଆକି କଂଗ୍ରେସକୁ ସମାଲୋଚନା କରିଛନ୍ତି ବିକେପି ସଂସଦୀୟ ବୋଡ଼ ବୈଠକ ପରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ କୁମାର କହିଛନ୍ତି ସରକାର ସମସ୍ତ ବିଷୟ ଉପରେ ଆଲୋଚନା କରିବାପାଇଁ ପ୍ରସ୍ତୁତ କିନ୍ତୁ କଂଗ୍ରେସ ସମସ୍ତ ପ୍ରକାର ଅଗଣତାନ୍ତ୍ରିକ ପଦ୍ଧତି ଅବଲମ୍ଘନ କରି ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିବାପାଇଁ ଚେଷ୍ଟା କରୁଛି ସେ ପୁଣି ଥରେ କଂଗ୍ରେସ ଓ ଅନ୍ୟାନ୍ୟ ରାଜନୈତିକ ଦଳକୁ ଗୃହର କାର୍ଯ୍ୟକୁ ସୁଚାରୁରୂପେ ଚଳାଇବାପାଇଁ ଅନୁରୋଧ କରିଛନ୍ତି ପୂର୍ବରୁ ସଂସଦ ବାହାରେ ଗଣମାଧ୍ୟମକୁ ସ୍ତଚନା ଦେଇ ଶ୍ରୀ କୁମାର କହିଛନ୍ତି କଗ୍ରେସ ବର୍ତ୍ତମାନ ଭୋଜି ରାଜନୀତିରେ ବିଶ୍ୱାସ କରୁଛି ଏବଂ ବାରମ୍ଭାର ନିର୍ବାଚନରେ ହାରିବା ଯୋଗୁଁ ନୈରାଶ୍ୟବୋଧ ମଧ୍ୟରେ ରହିଥିବା ଭଳି ମନେ ହେଉଛି ସେ ଦୂଢ଼ତାର ସହ କହିଛନ୍ତି ବିଜେପି ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ଉତ୍ତମ ଶାସନ ପାଇଁ ତା'ର ବିଜୟଧାରା ଜାରି ରଖିବ

ଗତକାଲି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସ ଥିଲା ବିହାର ରି ପୋଲିଙ୍ଗ୍ ବିହାରରେ ଗତ ରବିବାର ଦିନ ଭାଭୁଆ ବିଧାନସଭା ନିର୍ବାଚନ ମଣ୍ଡଳିର ଉପନିର୍ବାଚନ ହୋଇଥିଲା

ବିଜେପି ବିଧାୟକ ଆନନ୍ଦଭୂଷଣ ପାଖେଙ୍କ ମୃତ୍ୟୁ ଯୋଗୁଁ ଏହି ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା ଏସ୍ସି ହାରାସ୍ମେଣ୍ଟ କର୍ମକ୍ଷେତ୍ରରେ ଯୌନ ଉତ୍ପୀଡ଼ନ ନିରୋଧି ଆଇନ୍ର ଠିକ୍ ଭାବେ ପ୍ରଚଳନ ହେଉନଥିବା ଅଭିଯୋଗ ନେଇ ଆଗତ ଏକ ଜନସ୍ୱାର୍ଥ ମାମଲାରେ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ଦିଲ୍ଲୀ ସ୍ଥିତ ଏକ ବେସରକାରୀ ସଂସ୍ଥା ପକ୍ଷରୁ ଏହି ପିଟିସନ୍ଟି ଆଗତ କରାଯାଇଛି

ଏହି ଆଇନ୍ର ଯଥାଶୀଘ୍ର ପାଳନ ନେଇ ସଂସ୍ଥା ପକ୍ଷରୁ ପିଟିସନ୍ରେ ପ୍ରାର୍ଥନା କରାଯାଇଛି ଏ ପର୍ଯ୍ୟନ୍ତ ସ୍ଥାନୀୟ ଜିଲ୍ଲା ଅଧିକାରୀ ଏବଂ ଅଭିଯୋଗ କମିଟିମାନ ଗଠନ କରାଯାଇ ନ ଥିବାରୁ ପୀଡ଼ିତ ମହିଳା ଏହି ଆଇନ୍ ଅନୁଯାୟୀ କେଉଁଠାରେ ଅଭିଯୋଗ ଦାଖଲ କରିବେ ଜାଶିପାରୁ ନାହାନ୍ତି ବୋଲି ସଂସ୍ଥା ପକ୍ଷରୁ ଆଗତ ମାମଲାରେ ଉଲ୍ଲେଖ କରାଯାଇଛି ଏହା ଯୋଗୁ କର୍ମକ୍ଷେତ୍ରରେ ମହିଳାଙ୍କୁ ଅବମାନନା ସଂକ୍ରାନ୍ତ ଅଭିଯୋଗ ବୃଦ୍ଧି ପାଉଛି ବୋଲି ସଂସ୍ଥା ପକ୍ଷରୁ ଏହି ମାମଲାରେ ଦର୍ଶାଯାଇଛି କେରଳ ଆଲର୍ଟ ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ଲଘୁଚାପକୁ ଦୃଷ୍ଟିରେ ରଖି କେରଳ ସରକାର ଉପକ୍ଳବର୍ତ୍ତୀ ଅଞ୍ଚଳରେ ସତର୍କ ସ୍ତଚନା ଜାରି କରିଛନ୍ତି ଥିରୁବନନ୍ତପୁରମ୍ରେ ମୁଖ୍ୟମନ୍ତ୍ରୀ ପିନାରାୟ ବିକ୍କୟନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପଭି ନିଆଯାଇଛି ସମୁଦ୍ର ମଧ୍ୟକୁ ମାଛ ଧରିବା ପାଇଁ ଯାଇଥିବା ମହ୍ୟକ୍ଷୀବୀମାନେ ଯେପରି ସୁରକ୍ଷିତ ଭାବେ ଫେରି ଆସିବେ ସେ ବିଷୟ ସୁନିଶ୍ଚିତ କରିବା ଲାଗି ରାଜ୍ୟ ସରକାର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନୌବାହିନୀ ଓ ଉପକୂଳ ସୁରକ୍ଷା କର୍ମୀଙ୍କୁ ମହ୍ୟଜୀବୀମାନଙ୍କୁ କୂଳକୁ ଫେରାଇ ଆଣିବା କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ସରକାରୀ ଭାବେ କୁହାଯାଇଛି ସୃଷ୍ଟ ଲଘୁଚାପ କ୍ରମଶଃ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଥିବା ସମ୍ପର୍କରେ ପାଣିପାଗ ବିଭାଗର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଏହି ସତର୍କ ସୂଚନା ଜାରି କରାଯାଇଛି ସୂଚନା ଯୋଗ୍ୟ ଗତବର୍ଷ ନଭେୟରରେ ଘୂର୍ଣ୍ଣିଝଡ଼ ଓଖି ର ପ୍ରଭାବରେ କେରଳ ତାମିଲନାଡୁ ଓ ଲାକ୍ଷାଦୀପର ଉପକୂଳବର୍ତ୍ତୀ ଅଞ୍ଚଳ ପ୍ରଭାବିତ ହୋଇଥିଲା ଏଥିସହ ଏହାର ପ୍ରଭାବରେ କେତେକ ମହ୍ୟଜୀବୀଙ୍କ ପ୍ରାଣହାନୀ ହୋଇଥିଲା ଏବଂ ଅନ୍ୟ କେତେ ଜଣ ନିଖୋଜ ହୋଇଥିଲେ ମୁଫ୍ତି ଡ୍ରାବୁ ଏକ ରାଜନୈତିକ ଘଟଣାକ୍ରମରେ ଜନ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍ତି ରାଜ୍ୟ ଅର୍ଥ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡକ୍ଟର ହସିବ୍ ଡ୍ରାବୁଙ୍କୁ କ୍ୟାବିନେଟ୍ରୁ ବହିଷ୍କାର କରିଛନ୍ତି କାଶ୍ମୀର ବାବଦରେ ତାଙ୍କର ଏକ ବିବାଦୀୟ ବୟାନକୁ ନେଇ ସେ ଏପରି ପଦକ୍ଷେପ ନେଇଛନ୍ତି

ମନ୍ତ୍ରୀ ପରିଷଦରୁ ତାଙ୍କୁ ବହିଷ୍କାର କରିବା ସୁପାରିସ୍କୁ ରାଜ୍ୟପାଳ ଗ୍ରହଣ କରିଛନ୍ତି

ଉଡ଼ାଣ ରଦ୍ଦ କରାଯିବା ବିଷୟରେ ଇଣ୍ଡିଗୋ ପକ୍ଷରୁ ଏହାର ଓ୍ବେବ୍ସାଇଟ୍ରେ ଘୋଷଣା କରାଯାଇଛି ଦିଲ୍ଲୀ ମୁମ୍ୟାଇ ଚେନ୍ନାଇ କୋଲ୍କାତା ହାଇଦ୍ରାବାଦ ବାଙ୍ଗାଲୋର୍ ପାଟ୍ନା ଶ୍ରୀନଗର ଭୁବନେଶ୍ୱର ଅମ୍ରିତ୍ସର ଶ୍ରୀନଗର ଓ ଗୌହାଟୀ ସମେତ ଅନ୍ୟ କେତେକ ବିମାନ ବନ୍ଦରରେ ଉଡ଼ାଣ ରଦ୍ଦ ହୋଇଛି

ୱାଟର ମହାନଦୀ କେନ୍ଦ ସରକାର ଏକ ତିନି ଜଣିଆ ସଦସ୍ୟ ବିଶିଷ୍ଟ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍ ଗଠନ କରିଛନ୍ତି ଏହି ଟ୍ରିବ୍ୟୁନାଲ୍ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ କଳ ଆବଶ୍ଚନକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ କରିବେ ଏ ସମ୍ପର୍କରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃଭିରେ କୁହାଯାଇଛି ଯେ ସୁପ୍ରିମ୍କୋର୍ଟର ବିଚାରପତି ଏଏମ୍ ଖାନ୍ୱିଲ୍କର ଏହି ଟ୍ରିବ୍ୟୁନାଲ୍ର ଅଧ୍ୟକ୍ଷ ରହିବେ ସେହିଭଳି ପାଟନା ହାଇକୋର୍ଟର ବିଚାରପତି ରବି ରଞ୍ଜନ ଏବଂ ଦିଲ୍ଲୀ ହାଇକୋର୍ଟର ବିଚାରପତି ଇନ୍ଦରମିତ୍ କୌର କୋଚର ଏହି ଟ୍ରିବ୍ୟୁନାଲ୍ର ଅନ୍ୟ ଦୁଇ ସଦସ୍ୟଭାବେ ନିଯୁକ୍ତ ହୋଇଛନ୍ତି ଏହାର ମୁଖ୍ୟାଳୟ ଦିଲ୍ଲୀରେ ରହିବ ବୋଲି ସରକାରୀ ଭାବେ କୁହାଯାଇଛି

କୋମତିରେଡ୍ଜୀ ଭେଙ୍କଟରେଡ୍ଜୀ ଏବଂ ସମ୍ପଥ କୁମାର ଗତକାଲି ତାଙ୍କର ବିଶୃଙ୍ଖଳ ବ୍ୟବହାରପାଇଁ ବିଧାନସଭାରୁ ବହିଷ୍କୃତ ହୋଇଛନ୍ତି